ରାଜ୍ୟବ୍ୟାପୀ ତାଙ୍କର ଅମ୍ଲାନ ସ୍ବୁତିକୁ ମନେପକାଇ ବିଭିନ୍ନ ସ୍ଚାନରେ ତାଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଶ କରାଯାଇଛି

ରାକ୍ୟର ବିଭିନ୍ନ ସ୍ଚାନରେ ନେତାକୀ ସୁଭାଷ ଚନ୍ଦ୍ର ବୋଷଙ୍ଙ ଜୟନ୍ତୀ ପାଳନ କରାଯାଉଥିବା ଖବର ଆମର ହସ୍ତଗତ ହୋଇଛି

ବ୍ରହ୍କପୁରଠାରେ ନେତାଜୀଙ୍କ ପ୍ରତିମୂର୍ଭିରେ ପୁଷ୍ଟମାଲ୍ୟ ଦେଇ ବିଭିନ୍ଦ ସଙ୍ଗଠନର ପ୍ରତିନିଧିମାନେ ଶ୍ରଦ୍ଧାଞ୍ଞଳି ଅର୍ପଣ କରିଛନ୍ତି

ଏହାର ନାମ ରଖାଯାଇଛି ସୁଭାଷ ଚନ୍ଦ୍ର ବୋଷ ଆପଦା ପ୍ରବନ୍ଧନ ପୁରସ୍କାର

ଘଟଣା ସ୍ଚଳରେ ଉତ୍ତେଜନା ଲାଗି ରହିଥିବାରୁ ସଶସ୍ତ ପୁଲିସ୍ ବାହିନୀ ମୁତୟନ କରାଯାଇଛି